ସମର୍ଥନ ସଂଗ୍ରହ ପାଇଁ ରାଜ୍ୟପାଳ ତିନିଦିନ ସମୟ ଦେଇନଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ଶିବସେନା ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି

ଆଜି ସର୍ବସାଧାରଣ ପ୍ରସାରଣ ସେବା ଦିବସ ପାଳିତ ହୋଇଛି

ପିଏମ୍ ମିଟ୍ ମହାରାଷ୍ଟ ମହାରାଷ୍ଟ୍ରରେ ରାଜନୈତିକ ଅଚଳାବସ୍ଥା ଲାଗି ରହିବା ଦୃଷ୍ଟିରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି ମହାରାଷ୍ଟ୍ରର ରାଜ୍ୟପାଳ ଭଗତସିଂହ କୋସିଆରୀ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସୁପାରିଶ କରିଥିଲେ ଏହି ଅକ୍ଷ କିଛି ସମୟ ପୂର୍ବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ସମ୍ମତି ପ୍ରଦାନ କରିଛନ୍ତି ସମ୍ଭିଧାନର ନିୟମ ଅନୁସାରେ କୌଣସି ଦଳ ସରକାର ଗଠନ କରିବା ସ୍ଥିତିରେ ନଥିବାର ସେ ହୃଦୟଙ୍ଗମ କରୁଥିବା ବିଷୟ ରାଜ୍ୟପାଳ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଅନ୍ୟ ପକ୍ଷରେ ଆଜି କେନ୍ଦ୍ର କ୍ୟାବିନେଟ୍ରେ ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟରେ ରାଷ୍ଟ୍ରପତି ଶାସନର ପାଇଁ ସୁପାରିଶ କରାଯାଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ଶିଖର ବୈଠକରେ ଯୋଗଦେବା ପାଇଁ ବ୍ରାଜିଲ୍କୁ ଗସ୍ତରେ ଯିବା ପୂର୍ବରୁ ଏହି କ୍ୟାବିନେଟ୍ ବୈଠକ ବସିଥିଲା ଏସ୍ସି ଶିବସେନା ରାଜ୍ୟରେ ସରକାର ଗଠନ କରିବା ପାଇଁ ସମର୍ଥନ ସଂଗ୍ରହ ଲାଗି ଶିବସେନା ମାଗିଥିବା ତିନି ଦିନ ସମୟ ରାଜ୍ୟପାଳ ଦେଇନଥିବାରୁ ପାର୍ଟି ଆକି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଶିବସେନା ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଓକିଲ ସାମ୍ବାଦିକମାନଙ୍କୁ କହିଛନ୍ତି ମାମଲାର ଜରୁରିକାଳୀନ ଶୁଣାଣି ପାଇଁ ପାର୍ଟି ସୁପ୍ରିମ୍କୋର୍ଟଙ୍କୁ ନିବେଦନ କରିଛି ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଜବାବ ମିଳିନାହିଁ ବିଧାନସଭାରେ ସଂଖ୍ୟା ଗରିଷତାର ପ୍ରମାଣ ଦେବା ପାଇଁ ରାଜ୍ୟପାଳ ସୁଯୋଗ ଦେଉନଥିବାରୁ ତାଙ୍କର ଏହି ନିଷ୍ପଭିକୁ ରଦ୍ଦ କରିବାକୁ ମଧ୍ୟ ଶିବସେନା କୋର୍ଟରେ ନିବେଦନ କରିଛି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

ଶିବସେନାର ଏହି ନେତା ଗତକାଲି କେନ୍ କ୍ୟାବିନେଟ୍ରୁ ଇସ୍ତଫା ଦେଇଥିଲେ ପିଏମ୍ ବ୍ରିକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଦଶ ବ୍ରିକ୍ସ ଶିଖର ବୈଠକରେ ଯୋଗଦେବାକୁ ବ୍ରାଜିଲ ଅଭିମୁଖେ ଯାତ୍ରା କରିଛନ୍ତି ବ୍ରାଜିଲ୍ ରୁଷିଆ ଭାରତ ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ ଗଠିତ ଏହି ବ୍ରିକ୍ସ ଶିଖର ବୈଠକର ଶୀର୍ଷକ 'ନୃତନ ଭବିଷ୍ୟତ ପାଇଁ ଅର୍ଥନୈତିକ ଅଭିବୃଦ୍ଧି' ରହିଛି ଶ୍ରୀ ମୋଦୀ ଷଷ୍ଠଥର ପାଇଁ ବ୍ରିକ୍ସ ଶିଖର ବୈଠକରେ ଯୋଗଦେଉଛନ୍ତି ବ୍ରାଜିଲ୍ ଯାତ୍ରା ପୂର୍ବରୁ ଏକାଧିକ ଟ୍ପିଟ୍ରେ ଶ୍ରୀ ମୋଦୀ କହିଛନ୍ତି ବ୍ୟାପକ କ୍ଷେତ୍ରରେ ବୃହତର ସହଯୋଗ ନେଇ ସେ ବ୍ରିକ୍ସ ନେତାମାନଙ୍କ ସହ ଆଲୋଚନା କରିବେ

ଏହି ବୈଠକ ଅବସରରେ ସେ ବ୍ରିକ୍ସ ବ୍ୟବସାୟିକ ଫୋରମ ଏବଂ ବ୍ରିକ୍ସ ବ୍ୟବସାୟିକ ପରିଷଦ ଏବଂ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ୍ ସମ୍ପର୍କରେ ଆଲୋଚନା କରିବେ ବ୍ରିକ୍ସ ରାଷ୍ଟ୍ର ସହ ଅର୍ଥନୈତିକ କାରବାର ବୃଦ୍ଧି ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିବେ ସେ କହିଛନ୍ତି ବ୍ରାକିଲ୍ ଗସ୍ତ ଅବସରରେ ଭାରତ ବ୍ରାଜିଲ୍ ରଣନୀତିକ ସହଯୋଗ ବୃଦ୍ଧି ସମ୍ପର୍କରେ ରାଷ୍ଟପତି କ୍କାଇର୍ ଏମ୍ ବୋଲସୋର୍ଣ୍ଣ ସହ ଆଲୋଚନା କରିବା ପାଇଁ ତାଙ୍କ ସୁଯୋଗ ମିଳିବ କୃଷି ପ୍ରତିରକ୍ଷା ଶକ୍ତି ଏବଂ ବାଣିଜ୍ୟ କାରବାର ନେଇ ଦୁଇ ଦେଶ ମଧ୍ୟରେ ବ୍ୟାପକ ସୁଯୋଗ ରହିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହ ଭାରତରୁ ବ୍ୟବସାୟୀମାନଙ୍କର ଏକ ବଡ଼ ପ୍ରତିନିଧି ଦଳ ବ୍ରିକ୍ସ ବ୍ୟବସାୟିକ ଫୋରମରେ ଯୋଗଦେବେ

ଗୁରୁତର ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଜାମ୍ମୁ ସରକାରୀ ମେଡିକାଲ୍ କଲେଜ୍କୁ ସ୍ଥାନାନ୍ତରିତ କରାଯାଇଛି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

ଏହି ଅବସରରେ ଶିଖ୍ ଧର୍ମାବଲମ୍ଭୀମାନେ ବିଭିନ୍ନ ଲଙ୍ଗର ଆୟୋଜନ କରିଛନ୍ତି ଏହି ଅବସରରେ ଦେବ ଦୀପାବଳୀ ମଧ୍ୟ ପାଳନ କରାଯାଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଞ୍ଜାବର ଐତିହାସିକ ସୁଲତାନପୁର ଲୋଧି ପରିଦର୍ଶନ କରିଛନ୍ତି

ରାଷ୍ଟ୍ରପତି ତାଙ୍କ ପତ୍ନୀଙ୍କ ସହ ଗୁରୁଦ୍ୱାର ବେର୍ ସାହିବରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେଠାରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଗୁରୁ ନାନକଦେବଙ୍କ ବାଣୀ ସମଗ୍ର ମାନବ ସମାଜକୁ ପ୍ରେମ ଏକତା ଓ ଭାତୃତ୍ୱଭାବର ବାର୍ତ୍ତା ଦିଏ ତଥ୍ୟ ଓ ପ୍ରସାରଣମନ୍ତ୍ରୀ ପ୍ରକାଶ ଜାବଡେକର ନାନ୍ଦେଡ଼ର ହୁକୁରସାହିବ ସଚଖଣ୍ଡ ଗୁରୁଦ୍ୱାରାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଗୁରୁପର୍ବ ଅବସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ବିହାର ପାଟନାରେ ଥିବା ତଖତ୍ ଶ୍ରୀ ଅରବିନ୍ଦର ସାହିବ ପ୍ରଜାର୍ଚ୍ଚନା କରିବା ସହ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି ଦେଶ ବିଦେଶର ଅନେକ ଶ୍ରଦ୍ଧାଳୁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗୁରୁ ନାନକ ଜୟନ୍ତୀ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ମୁମ୍ଭାଇ ପୁଲିସ୍ ଅର୍ଥନୈତିକ ଅପରାଧ ଶାଖା ଗତରାତିରେ ସେମାନଙ୍କୁ ଗିରଫ କରିଛି କର୍ମକର୍ତ୍ତାମାନଙ୍କ କହିବା ଅନୁସାରେ ଜୟେଶ ସାଂଘାନି ଓ କେତନ ଲକଡୱାଲା ନାମକ ସେହି ଦୂଇଜଣ ବ୍ୟକ୍ତି ଏହି ବ୍ୟାଙ୍କ ଦୁର୍ନୀତି ସମୟରେ ଅଡିଟର ଭାବେ କାର୍ଯ୍ୟ କରୁଥିଲେ ବ୍ୟାଙ୍କରେ ଘଟିଥିବା ଅନିୟମିତତାରେ ସେମାନେ କିଛି ବଡ଼ ଅଫିସରଙ୍କ ଦୂର୍ନୀତିକୁ ଘଣ୍ଟଘୋଡ଼ାଇଥିବାର ସନ୍ଦେହ କରାଯାଉଛି ଦୁର୍ନୀତିର ତଦନ୍ତ କରୁଥିବା ମୁମ୍ୟାଇ ପୁଲିସ୍ ଅର୍ଥନୈତିକ ଅପରାଧ ଶାଖା କିଛି ଅଭିଯୁକ୍ତ ଓ ଏଚ୍ଡିଆଇଏଲ୍ ଗ୍ରପ୍ ମଧ୍ୟରେ ଷଡ଼ଯନ୍ତ ହୋଇଥିବାର ସନ୍ଦେହ କରୁଛି ଏ ସମ୍ବନ୍ଧୀୟ ଆଉ ଏକ ଘଟଣାକ୍ରମରେ ପିଏମ୍ସି ବ୍ୟାଙ୍କର ଦୁଇଜଣ ନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନକୁ ମୁମ୍ବାଇର ଏକ ସେସନ୍ୱକୋର୍ଟ ଖାରଜ କରିଦେଇଛନ୍ତି ପରମିତ ସୋଢ଼ି ଓ ସୂରକିତ ସିଂ ନାରଙ୍ଗ ଜାମିନ ପାଇଁ ଆବେଦନ କରିଥିଲେ ଅତିରିକ୍ତ ସେସନ୍ସ ଜକ୍ ସେମାନଙ୍କୁ ହାଜତରେ ରଖି କେରା କରାଯିବା ଆବଶ୍ୟକ ବୋଲି ଦର୍ଶାଇ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି

ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ କାଞ୍ଗୁଠାରେ ସ୍ୱାସ୍ଥ୍ୟ ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରର ଏକ ସମୀକ୍ଷା ବୈଠକରେ ଏ ବିଷୟ ପ୍ରକାଶ କରିଛନ୍ତି

ବ୍ୟାଡ୍ମିଣ୍ଟନ ଭାରତର ସୌରଭ ବର୍ମା ହଙ୍ଗକଙ୍ଗ ଓପନ୍ ବ୍ୟାଡ୍ମିଣ୍ଟନ ଟୂର୍ଣ୍ଣାମେଣ୍ଟରେ ଲଗାତର ଦୁଇଟି ସିଧାସଳଖ ଗେମ୍ରେ ବିଜୟ ଲାଭ କରି ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି ସୌରଭ ନିକର ପ୍ରଥମ ଗେମ୍ରେ ଥାଇଲାଣ୍ଡର ତାନୋଙ୍ଗ୍ସାକ୍ ସେନ୍ସୋମ୍ଭୁନ୍ସୁକ୍ଙ୍କୁ ପରାସ୍ତ କରିଥିଲେ

ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ପୁରୁଷ ସିଙ୍ଗଲ୍ବର ମୁଖ୍ୟ ପ୍ରତିଯୋଗୀତାରେ ଭାରତର କିଦାୟୀ ଶ୍ରୀକାନ୍ତ ବି ସାଇପ୍ରଣୀତ ସମୀର ବର୍ମା ଏଚ୍ଏସ୍ ପ୍ରଣୟ ଏବଂ ପାରୁପଲ୍ଲୀ କାଶ୍ୟପ ପ୍ରମୁଖ ନିଜର ଅଭିଯାନ ଆରମ୍ଭ କରିବେ